ଲୋକସଭା ଆଡଜର୍ଣ୍ଣ ଦିଲ୍ଲୀ ହିଂସାକାଣ୍ଡକୁ କେନ୍ଦ୍ର କରି ପାର୍ଲାମେଣ୍ଟର ଉଭୟସଭାରେ ପ୍ରବଳ ପାଟିତୁଣ୍ଡ ହେବାରୁ ଦୁଇ ସଭାକୁ ଆଜି ପାଇଁ ମୁଲତବୀ ରଖାଯାଇଛି ଲୋକସଭା ବାଚସ୍କତି ଓମ୍ ବିର୍ଲା ସଭାଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସଦସ୍ୟମାନଙ୍କୁ ଅନୁରୋଧ କରିବା ପରେ ଏହାର କୌଣସି ଫଳ ନ ମିଳିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା

ସେ କହିଥିଲେ ସଦସ୍ୟମାନଙ୍କୁ ସଭାର ମାନ ଓ ମର୍ଯ୍ୟଦା ରକ୍ଷା କରିବାକୁ ହେବ ସଂସଦୀୟ ପରମ୍ପରା ଅନୁସାରେ ସଦସ୍ୟମାନଙ୍କୁ ସଭାରେ ଶନ୍ତି ଶୃଙ୍ଖଳା ରକ୍ଷାକୁ ନିଣ୍ଚିତ କରିବାକୁ ହେବ ବୋଲି ସେ ନିବେଦନ କରିଥିଲେ ପୂର୍ବରୁ ଦିନ ବେଳେ ବିରୋଧୀ ଦଳ ସଦସ୍ୟମାନେ ଦିଲ୍ଲୀ ହିଂସାକାଶ୍ଡକୁ ନେଇ ସଭାରେ ପ୍ରବଳ ପାଟିତୁଣ୍ଡ କରିଥିଲେ

ପାଟିତ୍ୟୁ ଭିତରେ ବାଚସ୍କତି ସଭାକାର୍ଯ୍ୟକୁ ଚାଲିବାକୁ ନିଷ୍ପଭି ନେଇଥିଲେ ସେ ମଧ୍ୟ ସଦସ୍ୟମାନଙ୍କୁ ବୁଝାଇବାକୁ ପ୍ରଚେଷ୍ଟା କରିଥିଲେ ଓ ଦିଲ୍ଲୀର ଗଣ୍ଡଗୋଳିଆ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ହୋଇଯିବା ପରେ ଏହା ଉପରେ ସେ ଆଲୋଚନା ପାଇଁ ଅନୁମତି ଦେବେ ବୋଲି କହିଥିଲେ ବାଚସ୍କତି ପୁଣି କହିଥିଲେ ସମଗ୍ର ଦେଶରେ ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ମଧ୍ୟ ସଦସ୍ୟମାନଙ୍କର ଦାୟିତ୍ୱ କିନ୍ତ୍ର ବାଚସ୍କତିଙ୍କ ବାରମ୍ଭାର ଅନ୍ତରୋଧ ସତ୍ତ୍ୱେ ବିରୋଧୀ ଦଳ ସଦସ୍ୟମାନେ ବ୍ୟାନର ସହ ବାଚସ୍କତିଙ୍କ ଆସନ ନିକଟକ୍ ଚାଲିଯାଇ ସ୍କୋଗାନ ଦେଇଥିଲେ ଏହାକୁ ଶାସକ ଦଳର ସଦସ୍ୟମାନେ ବିରୋଧ କରିବାରୁ ସଭାରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା ସଭାର ବରିଷ୍ଠ ସଦସ୍ୟମାନେ ପରିସ୍ଥିତିକୁ ସମ୍ଭାଳିବାକୁ ପ୍ରଚେଷ୍ଟା କରିଥିଲେ ପରିଶେଷରେ ବାଚସ୍କତି ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖିଥିଲେ

ସେମାନଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ବାସିନ୍ଦା ହୋଇଥିବା ବେଳେ ଆଉ ଜଣେ ତେଲଙ୍ଗାନାର ବାସିନ୍ଦା ଦିଲ୍ଲୀର ସଂକ୍ରମିତ ବ୍ୟକ୍ତି ଜଣଙ୍କ ଇଟ୍ଟାଲିରୁ ଗସ୍ତ ସାରି ଫେରିଥିଲେ ତେଲଙ୍ଗନାର ସଂକ୍ରମିତ ବ୍ୟକ୍ତି ଜଣଙ୍କ ଦୁବାଇ ଗସ୍ତ କରିଥିବାର ଜଣାପଡ଼ିଛି ସେମାନଙ୍କର ଅନ୍ୟ ସ୍ଥାନଗୁଡ଼ିକୁ ଗସ୍ତ ସଂକ୍ରାନ୍ତରେ ଖବର ସଂଗ୍ରହ କରାଯାଉଛି ଉଭୟ ସଂକ୍ରମିତ ଲୋକଙ୍କ ଅବସ୍ଥା ସ୍ଥିର ରହିଛି ଓ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଇରାନ୍ ଜାପାନ୍ ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଭଳି ଦେଶଗୁଡ଼ିକୁ ଗସ୍ତ ନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଲୋକମାନେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ଓ ଜ୍ୱର ଏବଂ ଗଳା କିୟା ଶ୍ୱାସପ୍ରଶ୍ୱାସରେ ଯନ୍ତ୍ରଣା ଆଦି ଲକ୍ଷ୍ୟଣ ଦେଖାଦେଲେ ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଲୋକମାନଙ୍କୁ କହିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ବୈଦେଶିକ ମନ୍ତଶାଳୟ ଇରାନ ସ୍ଥିତ ଭାରତୀୟ ଦୂତାବାସ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଛି ଓ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କ ସମ୍ଭନ୍ଧରେ ସଠିକ୍ ତଥ୍ୟ ସଂଗ୍ରହ କରିବା ପାଇଁ କହିଛି ମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଯେକୌଣସି ପରିସ୍ଥିତି ସୃଷ୍ଟି ହେବା ସ୍ଥଳେ ତାହାର ମୁକାବିଲା କରିବାକୁ ସରକାର ସମ୍ପର୍ଷ୍ଣ ପ୍ରସ୍ତୁତ ଅଛନ୍ତି ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ ଏହା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି

ଅତିରିକ୍ତ ସେସନ୍ ଜଜ୍ ଧର୍ମେନ୍ଦ୍ର ରାଣା କହିଛନ୍ତି ପବନ କୁମାର ଗୁପ୍ତାର କ୍ଷମା ଆବେଦନ ବିଚାରଧୀନ ଥିବାରୁ ସେମାନଙ୍କୁ ଫାଶି ଦିଆଯାଇ ପାରିବ ନାହିଁ ପବନ ଆଜି ରାଷ୍ଟ୍ରପତିଙ୍କ ନିକଟରେ ଏକ କ୍ଷମା ଆବେଦନ ଦାଖଲ କରିଥିବାରୁ ତାକୁ ଫାଶି ଦେବା ଉପରେ ସ୍ଥଗିତାଦେଶ ଲୋଡ଼ି କରିଥିବା ଆବେଦନ ଉପରେ କୋର୍ଟ୍ ଏହି ନିର୍ଦ୍ଦେଶ ଦେଇଛନ୍ତି

କଷିସ୍ ଆର୍ ଭାନ୍ରମତି ଓ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଏକ ପିଆଇଏଲ୍ ମାଧ୍ୟମରେ ଜଣେ ଏଭଳି ନିର୍ଦ୍ଦେଶ ଦେବା ବିଷୟରେ ଆବେଦନ କରିପାରିବେ ନାହିଁ ଯଦି ଦୋଷୀ ବ୍ୟକ୍ତିମାନେ ଚାହାନ୍ତି ତେବେ ସେମାନେ ସେମାନଙ୍କର ପରିବାରର ସଦସ୍ୟମାନଙ୍କ ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ

ଜଷ୍ଟିସ୍ ଏନ୍ଭି ରମନ୍ଦାଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ତାହାର ଦୋଷୀ ସାବ୍ୟସ୍ତକରଣ ଓ ଦଶ୍ଡ ବିଧାନର ପ୍ରନଃ ପରୀକ୍ଷା କରିବାର କୌଣସି କାରଣ ନାହିଁ ଇତିମଧ୍ୟରେ ପବନର ଓକିଲ ଏପି ସିଂହ କହିଛନ୍ତି ସୁପ୍ରିମ୍କୋର୍ଟ ପବନ ଗୁପ୍ତାର ଆବେଦନକୁ ଖାରଜ କରିଦେବା ପରେ ସେ ରାଷ୍ଟ୍ରପତିଙ୍କ ନିକଟରେ ଏକ କ୍ଷମା ଆବେଦନ ଦାଖଲ କରିଚ୍ଛନ୍ତି

ମଧ୍ୟାହ୍ନ ବିରତି ପରେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ବିଲ୍କୁ ଉପସ୍ଥାପନ କରିଥିଲେ

ସେଗୁଡ଼ିକ ହେଲା ଦିଲ୍ଲୀର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଓ ଶ୍ରୀ ଲାଲବାହାଦର ଶାସ୍ତ୍ରୀ ସଂସ୍କୃତ ବିଦ୍ୟାପୀଠ ଓ ତିରୁପତୀର ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ ଏହି ବିଲ୍ ଲୋକସଭାରେ ପାଶ୍ ହୋଇସାରିଛି

ସେ କହିଛନ୍ତି ଗତ କିଛିବର୍ଷ ଧରି ଭାରତ ଯୋଗୁଁ ସନ୍ତାସବାଦ ପ୍ରସଙ୍ଗ ବିଭିନ୍ନ ଆନ୍ତର୍ଜାତିକ ଫୋରମ୍ରେ ମୁଖ୍ୟ ଆଲୋଚନାର ରହିଛି ଏହାଯୋଗୁଁ ଆନ୍ତର୍ଜାତିକ ସ୍ତରରେ ସନ୍ତାସବାଦ ପ୍ରତି ସଚେତନତା ବୃଦ୍ଧି ପାଇଛି

ବୈଦେଶିକ ମନ୍ତ୍ରୀ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ ଅର୍ଥନୈତିକ ସନ୍ତୁଳନତା ଯୋଗୁଁ ଏହାର ରାଜନୈତିକ ପ୍ରଭାବ ଦେଖିବାକୁ ମିଳିଛି ସେ କହିଛନ୍ତି ବିଶ୍ୱରେ ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ଦେଶର ଯେଉଁ ଆଧିପତ୍ୟ ରହିଥିଲା ଭାରତ ଭଳି ଦେଶମାନେ ଏବେ ଏହାର ସ୍ଥାନ ନେବା ଆରମ୍ଭ କରିଛନ୍ତି ଏଥିପାଇଁ ଅଧିକ ଫଳପ୍ରଦ ରଣକୌଶଳ ଗ୍ରହଣ ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ବିଶ୍ୱରେ ଅର୍ଥନୈତିକ ସ୍ତରରେ ନିଜକୁ ଶକ୍ତିଶାଳୀ କରି ଗଢ଼ିବା ରାଜନୈତିକ ଦୃଷ୍ଟିକୋଣରୁ କୌଣସିମତେ କମ୍ ନୁହେଁ ଶ୍ରୀ ଜୟଶଙ୍କର କହିଛନ୍ତି ଦେଶଗୁଡ଼ିକ ନିଜନିଜର ଜାତୀୟ ଲକ୍ଷ୍ୟ ହାସଲ ପାଇଁ ଅହରହ ଉଦ୍ୟମ କରୁଥିବା ଯୋଗୁଁ ସେମାନେ ଏଥିପାଇଁ ଅଧିକ ଫଳପ୍ରଦ କାର୍ଯ୍ୟ କରି ଦେଖାଇବାକୁ ପ୍ରଚେଷ୍ଟା କରିବେ ଏକ ଡିଜିଟାଇଚଡ୍ ବିଶ୍ୱରେ ଜ୍ଞାନଭିତ୍ତିକ ଅର୍ଥନୀତି ସ୍ଥାପନ ଓ ଏଥିପାଇଁ ନୂଆ ନୂଆ ଭାଗିଦାରୀ ସୃଷ୍ଟି ପାଇଁ ଭାରତ ସମ୍ମୁଖରେ ବହୁ ବଡ ବଡ ଚ୍ୟାଲେଞ୍ଜମାନ ଆସି ଉଭା ହେବ କୋବିନ୍ଦ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ବାଳିକାମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତାର ପ୍ରଦର୍ଶନ କରୁଥିବାରୁ ଏଥିରୁ ଏକ ଉନ୍ନତ ଭାରତର ପ୍ରତିଫଳନ ଦେଖିବାକୁ ମିଳୁଛି ଛତିଶଗଡ଼ର ବିଳାଶପୁରଠାରେ ଗୁରୁ ଘାଷିଦାସ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି